ଏହା ବ୍ୟତୀତ ମରୁଡ଼ି ପ୍ରଭାବିତ ଅଂଚଳର ସମସ୍ତ ସରକାରୀ ଓ ସରକାର ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ଟ୍ୟୁସନ୍ ପି ଛାଡ଼ ହେବ

ଅଭିଜିତ୍ ଆୟାର ଓଡିଶାର ବିଧାୟକମାନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇ ଜେଲରେ ଥିବା ଅଭିକିତ୍ ଆୟର ମିତ୍ରଙ୍କ ସତ୍ୟପାଠ ଉପରେ ଗତକାଲି ତର୍ଜମା ଲାଗି ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା

ଆଜି ବିଧାନସଭାରେ କମିଟି ତାର ରିପୋର୍ଟ ପ୍ରଦାନ କରିବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି